ବିଭିନ୍ନ ଶିକ୍ଷାନୁଷାନ ସମେତ ପୁରପଲ୍ଲୀରେ ପୁଜାର୍ଚ୍ଚନା ଅନୁଷିତ

ଇଟାଭାଟିରେ ମାଲିକ ଏମାନଙ୍କୁ ନିର୍ଯାତନା ଦେଉଥବା ଅଭିଯୋଗ ହେବା ପରେ ଇକ୍କରନ୍ୟାସନାଲ ହ୍ୟୁମାନ ରାଇଟ୍ କମିଶନ ଚତ୍ଉ କରି ଶ୍ରମିକଙ୍କୁ ଉଦ୍ଧାର କରି ଓଡ଼ିଶା ପଠାଇଥିଲା

ସୂଚନା ଅନୁଯାୟୀ ପ୍ରକୃତ ଚାଷୀଙ୍କଠାରୁ ଧାନ କିଶା ନ ହୋଇ ଦଲାଲଙ୍କଠାରୁ ଧାନ କିଶା ହେଉଛି ବୋଲି ଏପରି ଅଭିଯୋଗ କରି ଚାଷୀମାନେ ଆନ୍ଦୋଳନ କରିଛନ୍ତି

ରେଡ଼ିଓ ସିଷ୍ଟମ୍ ଏକ୍ପର୍ଟ ଅରବିନ୍ଦ ରାୟ ହାମ୍ ରେଡ଼ିଓ ଅପରେଟର୍ ଦେଶର ଅବସରପ୍ରାପ୍ତ ବିଭିନ୍ ରେଡ଼ିଓ ଷ୍ଟେସନ୍ର ବହୁ ବରିଷ କର୍ମକର୍ତା ଏଥିରେ ଯୋଗ ଦେଉଛନ୍ତି ବୋଲି ଶ୍ରୀ ପତି କହିଛନ୍ତି

ବିଭିନ୍ନ ସ୍ଥାନରେ ପୂଜାମଣ୍ଡପ ନିର୍ମାଶ କରାଯାଇ ମା'ଙ୍କର ମୃଶ୍ମୟୀ ମୂର୍ତିକୁ ପୂଜାକରାଯାଉଛି ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉଙ୍କର ରଥକାଠ ଅନୁକୁଳ ଆଜି ସନ୍ଧ୍ୟାରେ ହେବ

ଯାଜପୁର ମୁଖ୍ୟ ଚିକିହାଳୟରେ ସେମାନଙ୍କୁ ଭର୍ତ୍ତି କରାଯାଇଛି

ହେଲେ ଚିକିିିଆ କର୍ମଚାରୀ ତାଙ୍କ ଡାହାଣ ଗୋଡ଼ରେ ଡ୍ରେସିଂ କରିଥିଲେ

ହେଲେ ଡ୍ରେସର ରୋଗୀଙ୍କ ବାମ ଗୋଡ଼ ବଦଳରେ ଡାହାଶ ଗୋଡ଼ରେ ଡ୍ରେସିଂ କରିଥିଲେ

ରାକ୍ୟର ଅନ୍ୟକେତେକ ଅଅଳରେ ଘନ କୁହୁଡ଼ି ଅନୁଭ୍ରତ ହୋଇଥିଲା